ମୁଖ୍ୟମନ୍ତୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭୁବନେଶ୍ୱର ବିମାନବନ୍ଦରରୁ ଭୁବନେଶ୍ୱର ବାଙ୍ଗାଲୋର ଓ ଭୁବନେଶ୍ୱର ବ୍ୟାଙ୍କକ୍କୁ ଏୟାର ଇଣ୍ଡିଆ ବିମାନ ଚଳାଚଳ କର୍ତିଲା

ଫଳରେ ବିଭିନ୍ନ ସ୍ଥାନରେ ଟ୍ରକ୍ ଚଳାଚଳ ବନ୍ଦ ରହିଛି

ଓଡ଼ିଶା ଟ୍ରକ୍ ମାଲିକ ମହାସଂଘ ଏହାକୁ ସମର୍ଥନ ଜଶାଇଛି ଏହାଫଳରେ ରାକ୍ୟର ବିଭିନ୍ନ ସ୍ରାନ ମାନଙ୍କରେ ଟ୍ରକ୍ସବୁ ଅଟକି ରହିଥିବାବେଳେ କଟକ ଓ ଭୁବନେଶ୍ୱରରେ ଶହଶହ ଟ୍ରକ୍ ରାସ୍ତାକଡ଼ରେ ଛିଡାହୋଇଥିବା ଦେଖିବାକୁ ମିଳିଛି

ଉଭୟଙ୍ ସ୍ୱାସ୍ସ୍ୟରେ ଉନ୍ତି ଘଟୁଛି

ଉଭୟଙ୍କୁ ଏମ୍ସରେ ରଖିବାକୁ ଅନୁରୋଧ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତୀ ପ୍ରତାପ ଜେନା କହିଛନ୍ତି

ସେମାନେ ଆଜି ଏମ୍ସରେ ଜଗା ଓ କାଳିଆଙ୍କୁ ଭେଟିଛନ୍ତି

ସେହିଭଳି ମହେଶ୍ୱରପୁରରେ ଜଶଙ୍କର ମୃତ୍ୟୁ ହୋଇଛି

ଖୁଣ୍କା ଥାନା ଅନ୍ତର୍ଗତ ଚୂନଡିହା ଗାଁରେ ଜଶଙ୍କର ମୃତ୍ୟୁ ଘଟିଛି

ନିଜ ସନ୍ତାନ ମାନଙ୍କୁ ହରାଇ ବାପମାଆ ଶୋକରେ ଆମ୍ହରା ହୋଇ ପଡିଛନ୍ତି

ଏହି ଦୁର୍ଘଟଶାରେ ଆହତ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧରୁ ଜଶଙ୍କୁ ଗୁରୁତର ଅବସ୍ଚାରେ ଗତକାଲି କଟକ ସ୍ଚାନାନ୍ତର କରାଯାଇଥିଲା ଅନ୍ୟ ଆହତମାନଙ୍ଙୁ ଭଦ୍ରକ ମେଡ଼ିକାଲରେ ଭର୍ଉ କରାଯାଇଥିଲା

ଏହି ଘଟଣା ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷିରେ ରଖି ଏହି ନିଷ୍ବଭି ନିଆଯାଇଛି

ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏହାକୁ ରିଲେକରି ପ୍ରଚାର କରିବେ ବୋଲି ଜଣାପଡିଛି